ମୁଖ୍ୟମନ୍ତୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଛି

ଏ ନେଇ ଗଠିତ ଟ୍ରିବ୍ୟୁନାଲ ଏହି ନିଷ୍ବତ୍ତି ନେଇଛନ୍ତି

ଏହି ମାମଲାରେ ଉଭୟ ରାକ୍ୟ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠ ତଥ୍ୟ ପ୍ରମାଣ ସହିତ ଦାଖଲ କରିବାକୁ ମଧ୍ଧ ଟ୍ରିବ୍ୟନାଲ୍ ନିର୍ଦ୍ଦେଶ ଦେଇଛନ୍ତି

ପ୍ରଧାନମନ୍ତୀ ନରେନ୍ଦ ମୋଦି ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଏହାର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି

ଏହି ରେଳ ପୋଲଟି ମହାନଦୀ ଓ ତେଲ ନଦୀର ସଙ୍ଗମ ସଙ୍ଗମ ପ୍ରାୟ ଅଢ଼େଇ କିଲୋମିଟର ଦୂରରେ ନିର୍ମିତ ହେବ

ଇଟାଭାଟିରେ ମାଲିକ ଏମାନଙ୍କୁ ନିର୍ଯାତନା ଦେଉଥବା ଅଭିଯୋଗ ହେବା ପରେ ଇକ୍କରନ୍ୟାସନାଲ ହ୍ୟୁମାନ ରାଇଟ୍ କମିଶନ ଚତ୍ଉ କରି ଶ୍ରମିକଙ୍କୁ ଉଦ୍ଧାର କରି ଓଡ଼ିଶା ପଠାଇଥିଲା

ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଷାନ ସମେତ ରାଜ୍ୟର ପୁରପଲ୍ଲୀରେ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କର ପୂଜାର୍ଚ୍ଚନା ଅନୁଷିତ ହେଉଛି ବିଭିନ୍ନ ସ୍ଥାନରେ ପୂଜାମଣ୍ଡପ ନିର୍ମାଣ କରାଯାଇ ମା'ଙ୍କର ମୃଶ୍ମୟୀ ମୃଭ୍ତିକୁ ପୃଜାକରାଯାଉଛି ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉଙ୍କର ରଥକାଠ ଅନୁକୁଳ ଆଜି ସଂଧାରେ ହେବ

ରାକ୍ୟର ଅନ୍ୟକେତେକ ଅଞ୍ଚଳରେ ଘନ କୃହ୍ରଡି ଅନୁଭ୍ରତ ହୋଇଥିଲା